କେନ୍ଦ୍ର ସମେତ ପଞ୍ଜାବ ଏବଂ ହରିୟାଣା ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ କୋର୍ଟ

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୁଦ୍ଧ ବିଜୟର 'ସ୍ୱର୍ଣ୍ଣିମ ବିଜୟ ବର୍ଷ'ର ଲୋଗୋ ଉନ୍ଜୋଚନ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବିଜୟ ଦିବସ ଅବସରରେ ଭାରତୀୟ ସୈନିକମାନଙ୍କ ବୀରତ୍ୱକୁ ସାଲ୍ୟୁଟ୍ କରିଛନ୍ତି

ସେମାନଙ୍କ ତ୍ୟାଗ ଭାରତୀୟମାନଙ୍କୁ ପ୍ରେରଣା ଯୋଗାଉଥିବ ଏବଂ ଦେଶ ସଦାସର୍ବଦା ସେମାନଙ୍କୁ ସ୍ମରଣ କରୁଥିବ

କାର୍ଯ୍ୟକ୍ଷମ ହେବା ପରେ ଏହି ପ୍ରକଳ୍ପ ସମ୍ପୃକ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଦ୍ୱାରା ପରିଚାଳିତ ହେବ ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ତର ପୂର୍ବ ଅଞ୍ଚଳର ଅର୍ଥନୈତିକ ବିକାଶ ତଥା ଉତ୍ତର ପୂର୍ବ ଅଞ୍ଚଳରେ ଆନ୍ତଃ ରାଜ୍ୟ ସରବରାହ ଏବଂ ବିତରଣ ଭିତ୍ତିଭୂମିକୁ ମଜବୁତ କରିବା ଏହି ଯୋଜନାର କାର୍ଯ୍ୟାନ୍ୱୟନ ଦ୍ୱାରା ଏକ ନିର୍ଭରଯୋଗ୍ୟ ପାୱାର୍ ଗୀଡ୍ ସୃଷ୍ଟି କରାଯାଇପାରିବ ଯାହା ଫଳରେ ଏହାର ଲାଭ ଉତ୍ତର ପୂର୍ବାଞ୍ଚଳର ସମସ୍ତ ହିତାଧିକାରୀ ପାଇ ପାରିବେ ଏହି ଗ୍ରୀଡ଼ ନିର୍ମାଣ ସମୟରେ ବହୁ ସଂଖ୍ୟକ ସ୍ଥାନୀୟ ନିଯୁକ୍ତି ହେଉଥିବାରୁ ଉତ୍ତର ପୂର୍ବାଞ୍ଚଳର କୁଶଳୀ ଏବଂ ଅଶକୁଶଳୀ ଶ୍ରମିକଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିଛି

ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭଡେକର କହିଛନ୍ତି ଯେ ଆବଶ୍ୟକ ଠାରୁ ଅଧିକ ଚିନି ମହଜୁଦ ଥିବାରୁ ଆଖୁ ଚାଷୀମାନେ ମିଲ ମାଲିକଙ୍କଠାରୁ ପ୍ରାପ୍ୟ ପାଇପାରୁ ନାହାନ୍ତି ସେ କହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ସରକାର ମହଜୁଦ ଥିବା ଅତିରିକ୍ତ ଚିନିକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା କରୁଛନ୍ତି ଏହା ଦ୍ୱାରା ଆଖୁ ଚାଷୀଙ୍କ ଦେୟ ପ୍ରଦାନ କରାଯାଇପାରିବ

ଏହି ନିଷ୍ପତ୍ତି ପାଞ୍ଚ କୋଟି ଆଖୁ ଚାଷୀ ଏବଂ ଚିନି କାରଖାନାରେ ନିୟୋଜିତ ପାଞ୍ଚ ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି ସେ କହିଚ୍ଛନ୍ତି

ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଏଥିରେ ସହମତି ଭିଭିରେ ସମସ୍ୟାର ସମାଧାନ କରିବାକୁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି ପ୍ରସଙ୍ଗର ସମାଧାନ ପାଇଁ କୃଷି ସଂଗଠନଗୁଡ଼ିକର ପ୍ରତିନିଧି ସରକାର ଏବଂ ଅନ୍ୟ ହିତାଧିକାରୀମାନଙ୍କୁ ମିଶାଇ ଏକ କମିଟି ଗଠନ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ଏହି ଅବସରରେ ଆବେଦନକାରୀ ଦିଲ୍ଲୀ ସୀମାରେ ଭିଡ଼ ଜମାଇଥିବା କୃଷକଙ୍କୁ ହଟାଇବା ଲାଗି ଶାହିନ ବାଗ୍ ମାମଲାର ଉଦାହରଣ ଦେଇଥିଲେ ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏସ୍ଏ ବୋବଡେ କହିଛନ୍ତି ଆଇନଶୃଙ୍ଖଳା ପ୍ରସଙ୍ଗରେ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କୃଷକ ସଂଗଠନଗୁଡ଼ିକୁ ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ଅନୁମତି ଦେଇଛନ୍ତି

ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍କୋ ଜଣାଇଛି

ପାଣିପାଗ ପରିସ୍ଥିତି ଅନୁଯାୟୀ ଆସନ୍ତାକାଲି ଏହାକୁ ଉତକ୍ଷେପଣ କରିବାକୁ ସ୍ଥିର କରାଯାଇଛି ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ ସି ବ୍ୟାଣ୍ଡରେ ସେବା ଯୋଗାଇବ ଯେଉଁଥିରେ ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ ସହଜ ହେବ ବୋରିସ୍ ଜନସନ୍ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବା ପରେ ଏହା ଘୋଷଣା କରିଛନ୍ତି ଆଲୋଚନା ପରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଉଭୟ ପକ୍ଷ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ କିପରି ଏକ ଉଚ୍ଚ ସ୍ତରକୁ ନିଆଯିବ ସେନେଇ ଧ୍ୟାନ ଦିଆଯାଇଛି ସେ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡିକରେ ବିଶ୍ୱ ରାଜନୀତିରେ ବହୁତ ବଡ ପରିବର୍ତ୍ତନ ଆସିଛି ଏବଂ ଉଭୟ ଦେଶ ବିଭିନ୍ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିଛନ୍ତି ମନ୍ତ୍ରୀ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତି ସମେତ ଭାରତ ପ୍ରଶାନ୍ତ ମହାସାଗରର ବିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ସେ କହିଛନ୍ତି ଯେ ଆତଙ୍କବାଦ ଏବଂ ଆଂଚଳିକ ବୈଷମ୍ୟବାଦ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ପାନନଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଛି

ଡଃ ଜୟଶଙ୍କର କହିଛନ୍ତି ଯେ ଶ୍ରୀ ଜନସନଙ୍କୁ ଗଶତନ୍ତ୍ର ଦିବସ ପାଇଁ ନିମନ୍ତ୍ରଣ ଗ୍ହଣ କରିବା ଏକ ପ୍ରକାରରେ ଭାରତ ବିଟେନ ସମ୍ପର୍କର ଏକ ନ୍ତନ ଯୁଗର ପ୍ରତୀକ ଅଟେ ଜେକେ ପୋଲିଂ କେନ୍ଦ୍ରଶାସିତ ଅଞ୍ଚଳ ଜାନ୍ଥୁ କାଶ୍ମୀରରେ ସପ୍ତମ ପର୍ଯ୍ୟାୟ ଜିଲ୍ଲା ଉନ୍ନୟନ ପରିଷଦ ଡିଡିସି ନିର୍ବାଚନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି